ତେବେ ଅର୍ଥମନ୍ତୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ଦଳ କଷତ୍ୟାଗ କରିଥିଲେ

ଏହି ଅମୃତ ମିଶନ୍ରେ ଭୁବନେଶ୍ୱର କଟକ ରାଉରକେଲା ସମ୍ଲପୁର ବ୍ରହ୍କପୁର ବାରିପଦା ବାଲେଶ୍ୱର ଭଦ୍ରକ ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ

ଏହି କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ସରକାରୀ ବେସରକାରୀ ଓ କର୍ପୋରେଟ୍ ସଂସ୍ଥାମାନଙ୍କରେ ଭୋଟର ସଚେତନତା ଫୋରମ୍ ଗଠନ କରାଯାଇ ସଚେତନତା ସୃଷ୍ ି କରାଯିବ ଏଥିରେ 'ଭୋଟ ଦେବା ଦେଶ ଗଢ଼ିବା' ଭଳି ସଚେତନତା ବାର୍ତ୍ତାର ବ୍ୟାପକ ଭାବରେ ପ୍ରଚାର କରାଯିବ

ଲୁଶ ଥେରାପିର ଚିକିହା ସଂପର୍କରେ ଏକ ଭିଡ଼ିଓ କୁପ୍ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା

ଏହି ଉପଲକ୍ଷେ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ଡିଏନକେ ଖେଳ ପଡିଆଠାରେ ଏକ ଜିଲ୍ଲାସ୍ଡରୀୟ ସଚେତନତା ରାଲି ଉଦଘାଟିତ ହୋଇଯାଇଛି

ବନ୍ଦ ଡାକରା ଆକି ବଲାଙ୍ଗିର ପାଟଶାଗଡ଼ରେ ବନ୍ଦ ଡାକରା ଦିଆଯାଇଛି